ଏବଂ ବାତ୍ୟାର ରୂପ ନେଲା ଲଘୁଚାପ ଓଡ଼ିଶା ଉପରେ କୌଣସି ପ୍ରଭାବ ନାହିଁ

ଆକି ଗୃହରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି କରୋନା ସମୟରେ ତିନି ମାସ ପାଇଁ କାମ କରାଇବା ପରେ ଏଏନଏମ ମାନଙ୍କୁ ଛଟେଇ କରାଯିବା ପ୍ରସଙ୍ଗକୁ ନେଇ ଗୃହରେ ଆଲୋଚନା ହୋଇଛି

ସେମାନେ ବର୍ଭମାନ କହ୍ଛନ୍ତି ଯେ ସେମାନଙ୍ କମ ପାରିଶ୍ରମିକ ଦେଲେ ମଧ୍ୟ ସେମାନେ କାମ କରିବା ପାଇଁ ପ୍ରସ୍ତୁତ ତେଣୁ ଏମାନଙ୍ଙୁ ଛଟେଇ ନ କରା ଯାଉ ବୋଲି ବିରୋଧୀ ଦଳର ନେତା ଦାବି କରିଛନ୍ତି ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲ୍ଚଜା ମଧ୍ୟ ବିଧାନସଭାରେ ଏହି ପ୍ରସଙ୍ଙ ଉଠାଇଥିଲେ

ଏହି ପ୍ରସଙ୍ଗ ଉଠାଇ ଶ୍ରୀ ଗଣ୍ଡ କହିଛନ୍ତି ଯେ ନବରଙ୍ଗପୁର ସମଗ୍ର ଭାରତରେ ମକାଚାଷରେ ଅଗ୍ରଶୀ ହେଲେ ଦୁର୍ଭାଗ୍ୟର ବିଷୟ ଯେ ମଶ୍ତି ଖୋଲୁ ନ ଥିବା କାରଶରୁ ମକା ଚାଷୀ ମାନେ ସର୍ବନିମୁ ସହାୟକ ମୂଲ୍ୟ ପାଉ ନାହାନ୍ତି

ଏକ ଟ୍ୱିଟ୍ ବାର୍ଭାରେ ପ୍ରଧାନମନ୍ତୀ କହିଛନ୍ତି ମନ୍ କି ବାତ୍ କାର୍ଯ୍ୟକ୍ରମର ସବୁଠୁ ବଡ ଉପାଦାନ ହେଉଛି ସର୍ବସାଧାରଣଙ୍କ ଠାରୁ ମିଳୁଥିବା ମତାମତ